ଆଜି ସମଗ୍ର ଦେଶରେ ଇଦ୍ ମିଲାଦ୍ ଉନ୍ ନବୀ ପାଳିତ ହେଉଛି

ଇଲେକ୍ସନ୍ସ୍ ଛତିଶଗଡ଼ରେ ରାଜ୍ୟ ବିଧାନସଭାପାଇଁ ଦୂଇ ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ଗତ ସନ୍ଧ୍ୟାରେ ଶେଷ ହୋଇଛି

ମଧ୍ୟପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟର୍ମାନଙ୍କ ଆକୃଷ୍ କରିବାପାଇଁ ସବୁମତେ ଉଦ୍ୟମ କରୁଥିବା ସହ ସେଠାରେ ପ୍ରଚାର ଜୋର୍ସୋର୍ରେ ଚାଲିଛି ଇତିମଧ୍ୟରେ ମ୍ରଖ୍ୟ ନିର୍ବାଚନ କମିଶନର୍ ଓପି ରାୱାତ୍ ନିର୍ବାଚନ କମିଶନର୍ ସ୍ରନିଲ୍ ଅରୋଡ଼ା ଓ ଅଶୋକ ଲାବାସାଙ୍କ ନେଇ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଗତକାଲି ନୁଆଦିଲ୍ଲୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି

ମିକୋରାମ୍ରେ ବିକେପି ସଭାପତି ଅମିତ୍ ଶାହା ଓ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଗତକାଲି ବିଭିନ୍ନ ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଛନ୍ତି ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ବିକେପି ସଭାପତି ଅମିତ୍ ଶାହା କହିଛନ୍ତି ପାର୍ଟି କ୍ଷମତାକୁ ଫେରିଲେ ସମସ୍ତ ରାଜପଥଗୁଡ଼ିକର ପୁନର୍ନିର୍ମାଣ କରାଯିବ

ଗତକାଲି ରାଜସ୍ଥାନ ଓ ତେଲଙ୍ଗାନାରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ କରାଯାଇଛି ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଓ ସିଙ୍ଗାପୁର ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ଓ ସେମାନଙ୍କ ମଧ୍ୟରେ ଏ କ୍ଷେତ୍ରରେ ଅଧିକ ସହଯୋଗ ଆସିଆନ୍ ଅଞ୍ଚଳରେ ସ୍ଥିରତା ଆଶିବ ଗତକାଲି ବିଶାଖାପଟ୍ଟନମ୍ଠାରେ ତୃତୀୟ ଭାରତ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାର ଶେଷ ଦିନରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ଉପାୟରେ ଓ ଆନ୍ତର୍ଜାତିକ ଆଇନ ଅନୁସାରେ ସମାଧାନ କରାଯିବାରେ ଭାରତ ବିଶ୍ୱାସ କରେ ଏହି କଥାବାର୍ତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଦୁଇ ଦେଶର ସେନାବାହିନୀ ଦ୍ୱାରା ମିଳିତ ତାଲିମ୍ ପାଇଁ ଦ୍ୱିପକ୍ଷୀୟ ରାଜିନାମା ଓ ସିଙ୍ଗାପୁର ସଶସ୍ତ ବାହିନୀର ଭାରତ ସହ ମିଳିତ ସମରାଭ୍ୟାସର ନବୀକରଣ ରାଜନାଥ ଏମ୍ପି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପୂର୍ବତନ ୟୁପିଏ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ବିଶ୍ୱନୀୟତାର ଅଭାବକୁ ଏନ୍ଡିଏ ସରକାର ସମ୍ପର୍ଶ୍ଣ ଲୋପ କରିଛନ୍ତି ମଧ୍ୟପ୍ରଦେଶର ଭୋପାଳଠାରେ ଏକ ସାମ୍ଧାଦିକ ସମ୍ମିଳନୀରେ ସେ କହିଛନ୍ତି ତାଙ୍କ ସରକାର ମାତ୍ର ସାଡ଼େ ଚାରି ବର୍ଷ ଶାସନକାଳ ଭିତରେ ଏହି ପରିବର୍ତ୍ତନ ଆଣିପାରିଛନ୍ତି ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନରେ ବିଜେପି ବିଜୟ ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି

ଖୁବ୍ ଶୀଘ୍ର ସାଇବର ପୁଲିସ୍ର ଗଠନ ହେବା ବିଷୟ ସେ ଜଣାଇଛନ୍ତି ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ୍ ଖାରେ ଏହି ଇଣ୍ଡିଆନ୍ ପାନୋରମାକୁ ଉଦ୍ଘାଟନ କରିଛନ୍ତି

ଚଳଚ୍ଚିତ୍ର ବର୍ଗରେ ସାଜି କାର୍ନ୍ଙ୍କ ନିର୍ଦ୍ଦେଶିତ ମାଲାୟଲମ୍ ଚଳଚ୍ଚିତ୍ର 'ଓଲ୍କୁ' ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରତିର୍ଶିତ ହେବ ସେହିଭଳି ବୂଉଚିତ୍ର ବର୍ଗରେ ଅଦିତ୍ୟ ସୁହାସ୍ ଜାୟଲେଙ୍କ ନିର୍ଦ୍ଦେଶିତ ଖାରବାସ୍ ଉଦ୍ଘାଟନୀ ବୂତ୍ତଚିତ୍ର ଭାବେ ପ୍ରଦର୍ଶିତ ହେବ ଆମ ସମ୍ବାଦଦାତା ଜଣାଇଛନ୍ତି ଭରତୀୟ ପାରୋରମାରେ ଦେଶର ବଛା ବଛା ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥାଏ ଏହି ଉହବ ଆଞ୍ଚଳିକ ଚଳଚ୍ଚିତ୍ର ଓ ପ୍ରତିଭାବାନ୍ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ଉକ୍କୃଷ୍ଟ ସ୍ୱଯୋଗ ଦେଉଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀ କୋବିନ୍ଦ୍ ହେଉଛନ୍ତି ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ଅଷ୍ଟ୍ରେଲିଆକୁ ସରକାରୀ ଗସ୍ତରେ ଯାଇଛନ୍ତି ଆଜି ସେ ସିଡ୍ନୀରେ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ ପ୍ରବାସୀ ଭାରତୀୟମାନଙ୍କୁ ସାକ୍ଷାତ୍ କରି ସେମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ସେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ଙ୍କୁ ସାକ୍ଷାତ୍ କରିବେ ଓ ବହୁ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର କରିବେ ଇଦ୍ ମିଲାଦ୍ ଉନ୍ ନବୀ ପୟଗମ୍ଭର ମହମ୍ମଦଙ୍କର ଜନ୍ମବାର୍ଷିକୀ ଇଦ୍ ମିଲାଦ୍ ଉନ୍ ନବୀ ଆଜି ସମଗ୍ର ଦେଶରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏହି ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ କୋବିନ୍ଦ୍ ତାଙ୍କର ବାର୍ତ୍ତାରେ କହିଛନ୍ତି ଏହି ପବିତ୍ର ଦିନରେ ସେ ଦେଶର ସମସ୍ତ ନାଗରିକ ବିଶେଷକରି ମୁସଲ୍ମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଉପରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ପୟଗମ୍ଘର ମହମ୍ମଦ ମାନବିକତା ଦୟାର ପଥ ଓ ସାର୍ବଜନୀନ ଭ୍ରାତୃଭାବର ପଥ ପ୍ରଦର୍ଶନ କରିଛନ୍ତି ପୟଗମ୍ଭର ମହମ୍ମଦଙ୍କର ବାଶୀ ଲୋକମାନଙ୍କୁ ଶାନ୍ତି ଓ ସଦ୍ଭାବନାର ସହ ଜୀବନ ଯାପନ କରିବାକୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି ଶ୍ରୀ ନାଇଡ଼ୁ ଆଶାବ୍ୟକ୍ତ କରିଛନ୍ତି

ରସାୟନ ଓ ସାର ମନ୍ତ୍ରଣାଳୟ ଅତ୍ୟାବଶ୍ୟକୀୟ ଓ ଜୀବନ ରକ୍ଷାକାରୀ ଔଷଧଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛି

ମନ୍ତ୍ରୀ କହିଛନ୍ତି ଔଷଧର ଅଧିକ ମଲ୍ୟ ଯୋଗୁଁ କୌଣସି ଲୋକ ଯେଭଳି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ

ଗତକାଲି ଏକ ଧାର୍ମିକ ଉତ୍ସବରେ ଯୋଗଦେବା ପାଇଁ ଶହଶହ ଧାର୍ମିକ ବିଦ୍ୱାନ ଏବଂ ଧର୍ମଗୁରୁ ଏକତ୍ରିତ ହୋଇଥିବା ଏକ ହଲ୍ ମଧ୍ୟକୁ ଜଣେ ଆତ୍କଘାତୀ ବୋମା ବିଷ୍କୋରଣକାରୀ ପଶିଆସିଥିଲା

କାବ୍ରଲ୍ ପୁଲିସ୍ ମୁଖ୍ୟଙ୍କ ମୁଖପାତ୍ର ବସିର୍ ମୁଜାହିଦ୍ କହିଛନ୍ତି ପୟଗମ୍ଘର ମହଜ୍ଞଦଙ୍କ ଜନ୍କଦିବସ ପାଳନ ପାଇଁ ଏକତ୍ରିତ ହୋଇଥିବା ଧାର୍ମିକ ବିଦ୍ୱାନମାନେ ଏହି ଆକ୍ରମଣର ଶିକାର ହୋଇଛନ୍ତି ଏହି ଉହବ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍କୁ କୁହାଯାଇ ନଥିଲା ବୋଲି ସେ କହିଛନ୍ତି

ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର କର୍ଷେଲ୍ ରବ୍ ମ୍ୟାନିଂ ଏକ ଇ ମେଲ୍ ପ୍ରଶ୍ନର ଜବାବ୍ରେ ଏହା କହିଛନ୍ତି ୟୁଏନ୍ ରେଜିନେସନ୍ ଜାତିସଂଘ ପରିବେଶ ବିଭାଗ ମୁଖ୍ୟ ଏରିକ୍ ସୋଲେମ୍ ତାଙ୍କର ବିପୁଳ ଗସ୍ତ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ପ୍ରସ୍ତୁତ ଅଡିଟ୍ ରିପୋର୍ଟ ବାହାରିବା ପରେ ପଦବୀରୁ ଇସଫା ଦେଇଛନ୍ତି

ଏହି ବିଶ୍ୱ ସଂଗଠନ ସ୍ୱଚ୍ଚ ବଜେଟ୍ରେ କାମଚଳାଉଥିବା ବେଳେ ଏହିଭଳି ଖର୍ଚ୍ଚ ଅଯଥା ବୋଲି ରିପୋର୍ଟରେ କୁହାଯାଇଛି ତାଙ୍କର ବିଶ୍ୱଭ୍ରମଣକୁ ଆକ୍ଷେପ କରି କୁହାଯାଇଛି ଯେ ପରିବେଶ ପ୍ରତି ତାଙ୍କର ସାମାନ୍ୟ ଚିନ୍ତା ମଧ୍ୟ ନଥିଲା ଆକାଶମାର୍ଗରେ ଯାତ୍ରା ଯୋଗୁଁ କାର୍ବନ୍ ନିର୍ଗମନକୁ ହ୍ରାସ କରାଇବା ଦିଗରେ ସେ କୌଣସି ପଦକ୍ଷେପ ନେଇ ନାହାନ୍ତି ସୋଲେମ୍ ଗତକାଲି ଏକ ବିବୃତ୍ତିରେ କହିଛନ୍ତି ସେ ତାଙ୍କର ଗସ୍ତ ଖର୍ଚ୍ଚ ଉପରେ ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ପାଇସାରିଛନ୍ତି ଏବଂ ଗଭୀର ଭାବେ ଚିନ୍ତା କରିବା ପରେ ଇସ୍ତଫା ଦେବା ପାଇଁ ନିଷ୍ପଭି ନେଇଛନ୍ତି ଜାତିସଂଘ ମୁଖପାତ୍ର ଷ୍ଟା ଷ୍ଟିଫାନେ ଡୁଜାରିକ୍ କହିଛନ୍ତି ଯେ ସାଧାରଣ ସଚିବ ଆଷ୍ଟ୍ରୋନିଓ ଗୁଟେରସ୍ ତାଙ୍କ ଇସଫାକୁ ଗ୍ରହଣ କରିଚ୍ଛନ୍ତି

ବ୍ରିସ୍ବେନ୍ର ଗବାରେ ଖେଳାଯାଉଥିବା ମ୍ୟାଚ୍ ଏଇ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି ସବିଶେଷ ସମ୍ଭାଦ ଅନୁସାରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା